ଶ୍ରେଷ ଚଳଚ୍ଚିତ୍ର ପୁରସ୍କାର ଗୁକୁରାଟୀ ଚଳଚ୍ଚିତ୍ର ହେଲାରୋକୁ ମିଳୁଥିବା ବେଳେ ଆୟୁଷ୍ମାନ୍ ଖୁରାନା ଓ ଭିକି କୌଶଲଙ୍କୁ ମିଳିତ ଭାବେ ଶ୍ରେଷ ଅଭିନେତା ଘୋଷଣା କରାଯାଇଛି ଏମ୍ଇଏ କାଶ୍ମୀର ଭାରତ କହିଛି ବାସ୍ତବତାକୁ ଗ୍ରହଣ କରି ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ହସ୍ତକ୍ଷେପ କରିବା ବନ୍ଦ କରୁ

ସେ କହିଛନ୍ତି ଜାମ୍ମୁ କାଶ୍ମୀର ଅଞ୍ଚଳରେ ବିକାଶ ହେଲେ ପାକିସ୍ତାନ ଲୋକମାନଙ୍କୁ ଆଉ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ଇସଲାମାବାଦ ଜାଣିସାରିଲାଣି

ବୈଦେଶିକ ମୁଖପାତ୍ର ରବିଶ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି କୂଟନୈତିକ ସଂପର୍କ ହ୍ରାସ କରିବା ଏବଂ ସମ୍ଝୌତା ଏକ୍ୱପ୍ରେସ୍ ଟ୍ରେନ୍ ଚଳାଚଳକୁ ବାତିଲ କରିବା ପାଇଁ ପାକିସ୍ତାନ ଏକ ତରଫା ନିଷ୍ପଭି ନେଇଛି ଏହି ନିଷ୍ପଭିର ପୁନର୍ବଚାର କରିବା ପାଇଁ ପାକିସ୍ତାନକୁ କୁହାଯାଇଛି ଶ୍ରୀ କୁମାର କହିଛନ୍ତି ଶାନ୍ତି ରାଜିନାମା ପାଇଁ କାଶ୍ମୀର ପ୍ରସଙ୍ଗକୁ ଯୋଡ଼ିବା ଲାଗି ପାକିସ୍ତାନର ଉଦ୍ୟମ ଏଶିକି କାମ କରିବ ନାହିଁ କାଶ୍ମୀର ସଂକ୍ରାନ୍ତ ପଦକ୍ଷେପ ବିଷୟ ଅନ୍ୟ ଦେଶମାନଙ୍କୁ ଅବଗତ କରାଯାଇଛି ସେ କହିଛନ୍ତି ପାକିସ୍ତାନର ଆକାଶମାର୍ଗ ବନ୍ଦ ହୋଇ ନାହିଁ କେବଳ ଅନ୍ୟ ଆକାଶପଥରେ ବିମାନ ଚଳାଚଳ କରଯାଉଛି

ଏ ସଂକ୍ରାନ୍ତରେ ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷର୍ ଗତକାଲି ଏକ ଗେଜେଟ୍ ବିଞ୍ଜପ୍ତି ପ୍ରକାଶ ପାଇଛି ଗତକାଲି ପାର୍ଲାମେଙ୍କର ବର୍ଷାକାଳୀନ ଅଧିବେଶନର ଶେଷ ଦିବସରେ ଏହି ବିଲ୍ଟି ଆଇନ୍ରେ ପରିଣତ ହୋଇଛି ଏଥିସହିତ ଜାମ୍ମ କାଶ୍ରୀର ଓ ଲଦାଖ୍ ଉଭୟ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି

ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଯୋଜନା ମଧ୍ୟ ବିଲ୍ରେ ଉଲ୍ଲେଖ ରହିଛି ହିଟ୍ ଓ ରନ୍ ମାମଲାରେ ସର୍ବନିମ୍ନ କ୍ଷତିପୂରଣ ପାଇଁ ମଧ୍ୟ ଏହି ଆଇନ୍ରେ ବ୍ୟବସ୍ଥା ରହିଛି

ପିୟୁଷ ଗୋୟଲ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟଷ ଗୋୟଲ୍ ଉତ୍ତର ପ୍ରଦେଶ ଓ ଗୁଜରାଟର ବିଶିଷ୍ଟ ବ୍ୟବସାୟୀଙ୍କ ସମେତ ପାଞ୍ଚ ଜଣ ମୁଖ୍ୟମନ୍ତୀଙ୍କର ଏକ ପ୍ରତିନିଧି ଦଳର ନେତୃତ୍ୱ ନେଇ ରୁଷର ବ୍ଲୁଡିଭୋଷକ୍କୁ ଯାତ୍ରା କରିବେ ବାଶିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଯେ ଏହି ଗସ୍ତ ଆସନ୍ତାକାଲିଠାରୁ ଆରମ୍ଭ ହେବ ତିନି ଦିନିଆ ଗସ୍ତରେ ଯାଉଥିବା ପତ୍ରିନିଧି ଦଳ ସେଠାରେ ପୁଞ୍ଜିନିବେଶ ପାଇଁ ରହିଥିବା ସୁଯୋଗର ଅନୁଧ୍ୟାନ କରିବା ସହିତ ଉଭୟ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକୁ ଦୃଢ଼ କରିବା ସକାଶେ ଉଦ୍ୟମ କରିବେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ଲାଡିଭୋଷ୍ଟକ୍ ଗସ୍ତ କରି ସେଠାରେ ଇଷ୍ଟରନ୍ ଇକୋନମିକ୍ ଫୋରମ୍ରେ ମୁଖ୍ୟ ଅତିଥି ହେବେ ବୋଲି ଜଣାପଡ଼ିଛି ୱାଟର କନ୍ରଭେସନ୍ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ ଏବଂ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କୀୟ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ସମଗ୍ର ଶିକ୍ଷା ଜଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ସେମାନେ ଗତକାଲି ଦିଲ୍ଲୀ କ୍ୟାକ୍ଷନ୍ମେଣ୍ଟ ସ୍ଥିତ ଦୁଇ ନୟର କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଜଳ ସଂରକ୍ଷଣ ପାଇଁ ଛାତ୍ରଛାତ୍ରମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ସୁନାଗରିକ ଗଡିତୋଳିବା ପାଇଁ ଏହି ଯୋଜନା କରିଛନ୍ତି ଦେଶର ସମସ୍ତ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଜଳ ସୁରକ୍ଷା ଅଭିଯାନକୁ କାର୍ଯ୍ୟକାରି କରିବା ପାଇଁ ବିଭାଗ ପକ୍ଷରୁ ବିସ୍ତୃତ ଯୋଜନା କରାଯାଇଛି ହଜ୍ ଭାରତ ସମେତ ସାରା ବିଶ୍ୱର ପାଖାପାଖି ଦୁଇ ନିୟୁତ ମୁସଲମାନ ଆଜି ସାଉଦି ଆରବରେ ହକ୍ ତୀର୍ଥ ସଂପନ୍ନ କରିବେ ପାଞ୍ଚ ଦିନିଆ ହକ୍ ତୀର୍ଥଯାତ୍ରାର ପ୍ରଥମ ଦିନରେ ଗତକାଲି ଯାତ୍ରୀମାନେ ମିନାଠାରେ ସମବେତ ହୋଇଥିଲେ ପ୍ରାତଃ ନମାଜପାଠ ପରେ ସେମାନେ ଆଜି ଅରାଫତ୍କୁ ଯାଇ ମୁଖ୍ୟ ରିତିନିତି ସମ୍ପନ୍ନ କରିବେ ନିମ୍ରା ମସ୍ଜିଦ୍ରୁ ହଜ୍ ଧର୍ମବାଣୀକୁ ତୀର୍ଥଯାତ୍ରୀମାନେ ଶୁଣି ପାରିବେ

କାଲି ସକାଳେ ସେମାନେ ମୀନା ଫେରିବେ ଏବଂ ପଶୁବଳୀ ଉହବରେ ଯୋଗ ଦେବେ ଦେଶ ସ୍ୱାଧୀନ ହେବାଠାରୁ ପ୍ରଥମଥର ପାଇଁ ଏବର୍ଷ ଭାରତରୁ ଦୁଇ ଲକ୍ଷ ଯାତ୍ରୀ ହଜ୍ ଯାଇଛନ୍ତି ରେନ୍ ଉତ୍ତର ଓ ଉପକୂଳ କର୍ଷ୍ଣାଟକରେ ବର୍ଷା ବ୍ୟୁପ୍ପାତ ଯୋଗୁଁ କୋଡ଼ାଗୁ ଅଞ୍ଚଳରେ ଭୂସ୍କଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ତା ବାଗାଲକୋଟ୍ ଓ ଗଡ଼ଗର ବନ୍ୟା ଓ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି

ମହାରାଷ୍ଟ୍ରର ସାଙ୍ଗିଲି ଓ କୋହ୍ଲାପୁର କିଲ୍ଲାର ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ୱାଲ୍ଡ ଟ୍ରାଇବାଲ୍ ଡେ କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରି କହିଛନ୍ତି କୃଷକ ଓ ଅନୁସ୍ଚିତ ଜନଜାତି ସଂପ୍ରଦାୟର ଲୋକମାନେ ଦେଶ ପାଇଁ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇପାରିବେ ନାଗପୁରରେ ବିଶ୍ୱ ଜନଜାତି ଦିବସ ପାଳନ ପାଇଁ ରାଜ୍ୟସରୀୟ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗଡ଼କରି କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶର ଅନଗ୍ରସର ଜିଲ୍ଲାଗୁଡ଼ିକ ପାଇଁ ଯୋକନା ପ୍ରସ୍ତୁତ କରିଛନ୍ତି ଏବଂ ଏହି କିଲ୍ଲାଗୁଡ଼ିକ ମଧ୍ୟରେ ଅଧିକାଂଶ ଜନଜାତି ବହୁଳ ଜିଲ୍ଲା ରହିଛି

ଇତିମଧ୍ୟରେ ମଧ୍ୟ ପ୍ରଦେଶ ସରକାର ରାଜ୍ୟର ଜନକାତି ସଂପ୍ରଦାୟ ଲୋକମାନଙ୍କର ରଣକୁ ଛାଡ଼ କରିଛନ୍ତି ଛିଣ୍ଡୱାଡାଠାରେ ଏକ ଉତ୍ସବରେ ଯୋଗ ଦେଲାବେଳେ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ଏହି ରଣ ଛାଡ଼ ଯୋଗୁଁ ଦେଢ଼ କୋଟି ଜନଜାତି ଲୋକ ଉପକୃତ ହେବେ

ସେ କହିଛନ୍ତି ବିଶ୍ୱ ବଜାରରେ ଅର୍ଥନୀତିକୁ ପ୍ରତିଯୋଗୀ ମୂଳକ କରିବା ପାଇଁ ମାଲପରିବହନ ମ୍ବଲ୍ୟ ହ୍ରାସର ଆବଶ୍ୟକତା ରହିଛି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଗତକାଲି ରାଜ୍ୟ ସରକାର ଚାରୋଟି ରେକର୍ଡ ସ୍ଥାପନ କରିଛନ୍ତି

ପାୟଲ୍ ତଡବି ବମ୍ବେ ହାଇକୋର୍ଟ୍ ପାୟଲ୍ ତଡବି ଆତୁହତ୍ୟା ମାମଲାରେ ଗିରଫ୍ ହୋଇଥିବା ତିନି ଜଣ ମହିଳା ଡାକ୍ତରଙ୍କ ଜାମିନ୍ ପ୍ରଦାନ କରିଛନ୍ତି

ସେମାନଙ୍କ ଦୂଇ ଲକ୍ଷ ଟଙ୍କା ଲେଖାଏଁ ଅମାନତ କରିବାକୁ ବିଚାରପତି ସାଧନା ଯାଦବ ନିର୍ଦ୍ଦେଶ ଦେବା ସହିତ ସୋମନଙ୍କର ଜାମିନ୍ ଆବେଦନକୁ ମଞ୍ଜୁର କରିଛନ୍ତି ସେମାନେ କୋର୍ଟର ବିନା ଅନୁମତିରେ ସହରଠୁ ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୁହାଯାଇଛି ସେମାନେ ମଧ୍ୟ ବିୱାଇଏଲ୍ ନାୟାର୍ ହସ୍କିଟାଲ୍ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ୍ ନିର୍ଦ୍ଦେଶରେ କୁହାଯାଇଛି ମୁମ୍ବାଇମ୍ କ୍ରାଞ୍ଚ ଏହି ତିନି ଜଣ ମହିଳା ଡାକ୍ତରଙ୍କୁ ସେମାନଙ୍କର କନିଷ୍ଠ ସହଯୋଗୀ ପାୟଲ୍ ତାଡବିଙ୍କୁ ଆତୁହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ୍ କରିଥିଲା ଚାଇନା ଇଣ୍ଡୋ ପାକ୍ ଭାରତ ଓ ପାକିସ୍ତାନ ସେମାନଙ୍କର ବିବାଦ ଆଲୋଚନା ଓ କଥାବାର୍ତ୍ତା ମଧ୍ୟରେ ସମାଧାନ କରନ୍ତୁ ବୋଲି ଚୀନ୍ ଉଭୟ ଦେଶଙ୍କୁ ଆହ୍ୱାନ କରିଛି ଗଣମାଧ୍ୟମରେ ବେଜିଂ ପକ୍ଷର୍ତ ଉଭୟ ଦେଶକ୍ତ ପାରସ୍କରିକ ଆଲୋଚନା ମାଧ୍ୟମରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଆହ୍ବାନ କରାଯାଇଛି ନ୍ୟାସନାଲ୍ ଫିଲ୍ମ ଆୱାର୍ଡ୍ ଚଳଚ୍ଚିତ୍ର ଅଭିନେତା ଆୟୁଷ୍କାନ୍ ଖୁରାନା ଏବଂ ଭିକି କୌଶାଲ୍ ଉଭୟ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅନ୍ଧାଧୁନ୍ ଓ ଉରି ଚଳଚ୍ଚିତ୍ର ପାଇଁ ଉଭୟ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି ଗୁକୁରାଟି ଚଳଚ୍ଚିତ୍ର ହେଲାରୋକୁ ଶ୍ରେଷ ସିନେମା ପୁରସ୍କାର ପାଇଁ ମନୋନୀତ କରାଯାଇଛି ଉରି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିବା ଆଦିତ୍ୟ ଧରଙ୍କୁ ଶ୍ରେଷ ନିର୍ଦ୍ଦେଶକ ପୁରସ୍କାର ମିଳିଛି ସେହିପରି ଅନ୍ଧାଧୁନ୍ ଚଳଚ୍ଚିତ୍ର ଶ୍ରେଷ୍ଠ ହିନ୍ଦୀ ସିନେମା ଓ ଷ୍କ୍ରିନ୍ ପ୍ଲେ ପାଇଁ ଯୋଗ୍ୟ ବିବେଚିତ ହୋଇଛି